ଗତକାଲି ଶ୍ରୀ ଘିବେଲା ନିଜର ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ପଦ୍କପୁର କିଲ୍ଲାପାଳଙ୍କ ଅଫିସ୍କୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ଶତପ୍ରତିଶତ ମତଦାନ ଏବଂ ସେ ନୋ ଟୁ ନୋଟା ହେଉଛି ଏହି ନାଟକ ପରିବେଷଣର ମୂଳ ଲକ୍ଷ୍ୟ

ଆସନ୍ତାକାଲି ରାକ୍ୟରେ ରଙ୍ଗର ପର୍ବ ହୋଲି ପାଳନ କରାଯିବ ରଙ୍ଗ ଦୋକାନରେ ଲୋକଙ୍କର ଭିଡ଼ ଲାଗି ରହିଛି

ଆସନ୍ତାକାଲି ମଦ ଦୋକାନଗୁଡ଼ିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି

ବିଭିନ୍ ରାଜ୍ୟର ରିତିନୀତି ଏବଂ ପରମ୍ପରା ଅନୁଯାୟୀ ହୋଲି ଉହବ ପାଳନ କରାଯାଉଛି